ଆମ ସମ୍ଭାଦଦାତାଙ୍କ ସ୍ଚନା ମୁତାବକ ଗତକାଲି କୁଜଙ୍ଙ ମଙ୍ଗରାଜପୁର ପଞାୟତର ହସିଣା ଗ୍ରାମର କିଛି ଲୋକ ହୁକିଟୋଲା ବତୀଘରକୁ ବଣଭୋକି କରିବାକୁ ଯାଇଥିଲେ

ଘଟଶାରେ ମୁଖ୍ୟମପନ୍ତୀ ଦୁଖ ପ୍ରକାଶ କରିବା ସହିତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ବ୍ୟବସ୍ରା କରାଯାଇଛି

ପାଶିପାଗ ପରିବର୍ଭନ ହେଲେ ଏହି ଗଶନା ଘୁଞାଯାଇପାରେ ବୋଲି ଡିଏଫ୍ଓ ପ୍ରକାଶ କରିଛନ୍ତି

ଏହି ମେଳାରେ ରାଜ୍ୟର ବିଭିନ୍ନ କିଲ୍ଲାରୁ ଆର୍ୟୁବେଦ ବୈଦ୍ୟ ତଥା ଚିକିହକ ଯୋଗ ଦେଇଛନ୍ତି ଜନଜାଗରଣ ସମାବେଶ ଭଦ୍ରକ ଜିଲ୍ଲା ଆଗରପଡ଼ାଠାରେ କଂଗ୍ରେସ କମିଟି ପକ୍ଷରୁ ଜନଜାଗରଣ ସମାବେଶ ଗତକାଲି ଅନୁଷିତ ହୋଇଯାଇଛି